ସେହିପରି ଅନୁଗୁଳ ବାଲେଶ୍ୱର ବରଗଡ ଭଦ୍ରକ ଗଜପତି ଝାରସୁଗୁଡା କନ୍ଧମାଳ ପୁରୀ ଓ ସମ୍ଭଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ଡଙ୍କ ମୃତ୍ଧୁ ଘଟିଛି

କରୋନା କଟକଶା ସହ ବିନା ଭକ୍ତରେ ନିରାଡମ୍ସର ଭାବେ ପୂଜା କରାଯାଉଛି

ଆଜି ସକାଳୁ ମହାସ୍ନାନ ପରେ ମାବିରଜା ମହିଷାମଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି

କୋଭିଡ୍ କଟକଣା ଯୋଗୁଁ ଭକ୍ତମାନଙ୍କ ଗହଳି ପରିଲକ୍ଷିତ ହେଉ ନାହିଁ

ଏହା ମଧ୍ଧ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ସ୍ଚନା ଏବଂ ପ୍ରସାରଣ ମନ୍ତଶାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ

ଏଥିସହିତ ଦକ୍ଷିଣ ଭାରତକୁ ଉତ୍ତର ପୂର୍ବ ମୌସୁମୀ ପ୍ରବେଶ କରିବ